ଯୁକ୍ତ ଦୁଇ ବିଙ୍କାନ ପରୀକ୍ଷା ଫଳ ପ୍ରକାଶିତ

ଆଗରେ ନୟାଗଡ଼ ଶେଷରେ ରହିଛି ଝାରସୁଗୁଡ଼ା

ସେ କହିଛନ୍ତି ପ୍ରତିଟି ଜୀବନ ଆମପାଇଁ ମୂଲ୍ୟବାନ୍

ଏହି ଅବସରରେ ମୁଖ୍ୟମନ୍ତୀ କୋଭିଡ୍ ଯୋବ୍ବାମାନଙ୍କୁ ପ୍ରଶଂସା କରିଛନ୍ତି

ପରିଷଦ ପକ୍ଷରୁ ଫୋନ୍ ମାଧ୍ଧମରେ ପରୀକ୍ଷା ଫଳ ଜାଶିବାପାଇଁ ଦୁଇଟି ନିଃଶୁଲ୍କ ଫୋନ୍ ନମର ବ୍ୟବସ୍ରା କରାଯାଇଛି

ମୁଖ୍ୟମନ୍ତୀ ପତାକା ଉତ୍ତୋଳନ କରିବା ସମୟରେ କେହି ମଞ ନିକଟକୁ ଯିବେ ନାହି

ସ୍ୱାଧୀନତା ଦିବସ ଦିନ ସଟ୍ଡାଉନ୍ ଥିବାରୁ ଯାନବାହନ ଚଳାଚଳ ଉପରେ କଟକଣା ରହିବ ଜନସାଧାରଣ ସ୍ୱାଧୀନତା ଦିବସ ପରେଡ୍ ଦେଖବାକୁ ପଡ଼ିଆକୁ ପ୍ରବେଶ କରିପାରିବେ ନାହିଁ